ମହାରାଷ୍ଟ୍ରରେ ଗତକାଲିଠାରୁ ଭୀଷଣ ବର୍ଷା ଲାଗିରହିଛି

ପିଏମ୍ ରାମ୍ ଟେମ୍ପଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅଯୋଧ୍ୟାଠାରେ ରାମ ମନ୍ଦିର ଭାରତୀୟ ପରମ୍ପରାର ଏକ ଆଧୁନିକ ପ୍ରତୀକ ହେବ ସେ କହିଛନ୍ତି ରାମ ମନ୍ଦିର ଦେଶର କୋଟି କୋଟି ଲୋକଙ୍କର ସାମ୍ବହିକ ସଙ୍କଚ୍ଚକୁ ପ୍ରତିଫଳିତ କରିବ ଓ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ଅଯୋଧ୍ୟାଠାରେ ରାମ ଜନ୍ମଭୂମି ସମାରୋହରେ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଶ୍ରୀ ମୋଦି ଆଜି ଅଯୋଧ୍ୟାଠାରେ ଭୂମିପ୍ରଜନ କରିଥିଲେ ଓ ବିଶାଳ ରାମମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏହି ଉତ୍ସବ ସହ ଅଯୋଧ୍ୟାଠାରେ ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ରାମ ଜନ୍ମୁଭ୍ରମି' ମନ୍ଦିର ଭଙ୍ଗାଯିବାଠାରୁ ଏହାର ନିର୍ମାଣ ପର୍ଯ୍ୟନ୍ତ ଏକ ଚକ୍ରର ବର୍ତ୍ତିକା ମଧ୍ୟରୁ ମୁକ୍ତ ହୋଇଛି ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବା ସହ ଭାରତୀୟ ଇତିହାସରେ ଏକ ନ୍ନଆ ଅଧ୍ୟାୟର ଆରମ୍ଭ ହୋଇଛି ବିଭିନ୍ନ ଭାଷାରେ ଲିଖିତ ରାମାୟଣଗୁଡ଼ିକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀରାମ ହେଉଛନ୍ତି ଦେଶର 'ବିଭିନ୍ନତାରେ ଏକତା' ବନ୍ଧନର ମୁଖ୍ୟ ସ୍ରୋତ ପ୍ରଧାନମନ୍ତ୍ରୀ କହିଛନ୍ତି ଭଗବାନ ରାମ ସବୁ ଧର୍ମପାଇଁ ଶକ୍ତି ଓ ଏକତାର ପ୍ରତୀକ ଅଯୋଧ୍ୟାଠାରେ ତାଙ୍କର ଐତିହାସିକ ଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି ସମଗ୍ର ଦେଶପାଇଁ ଏହା ଏକ ଆବେଗପୂର୍ଣ୍ଣ ମୁହର୍ତ୍ତ ଓ ରାମ ମନ୍ଦିର ନିର୍ମାଣ ସହ ଅଯୋଧ୍ୟାର ବିକାଶ ପାଇଁ ପଥ ଉନ୍କକ୍ତ ହୋଇଯିବ ଅଯୋଧ୍ୟାର ବିଭିନ୍ନ କ୍ଷେତ୍ରପାଇଁ ପର୍ଯ୍ୟାପ୍ତ ସୁଯୋଗମାନ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଏହାର ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆସିବ

ଏହି ଅବସରରେ ସେଠାରେ ରାମ ମନ୍ଦିର ସହ ସଂଶ୍ଳିଷ୍ଟ ବହୁ ସାଧୁସନ୍ଥ ଧର୍ମଗୁରୁ ଓ ଧାର୍ମିକ ନେତା ଉପସ୍ଥିତ ଥିଲେ ସ୍ୱର୍ଗତ ଅଶୋକ ସିଂହଲଙ୍କ ପରିବାରର ମହେଶ ଭାଗଚଣ୍ଡକା ଓ ପବନ ସିଂହଲ ଭୂମିପ୍ରଜନ ଉତ୍ସବରେ ମୁଖ୍ୟ ଜଜମାନ ଥିଲେ ଶ୍ରୀ ମୋଦି ରାମଜନ୍ମଭୂମି ଓ ହନୁମାନ ମନ୍ଦିର ଦର୍ଶନ କରିବାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି ପୂର୍ବରୁ ସେ ଏକ ପାରିଜାତ ବୃକ୍ଷର ଚାରା ରୋପଣ କରିବା ପରେ ଭୂମି ପୂଜନ ଉତ୍ସବରେ ଯୋଗଦେଇଥିଲେ

ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କୁ କାଷ୍ଟ ନିର୍ମିତ କୋଦଣ୍ଡ ରାମଙ୍କର ଏକ ପ୍ରତିମ୍ଭି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି

ଟ୍ୱିଟ୍ କରି ଶ୍ରୀ କୋବିନ୍ଦ କହିଛନ୍ତି ଅଯୋଧ୍ୟାଠାରେ ରାମମନ୍ଦିର ନିର୍ମାଣ ଆଇନ ଅନୁସାରେ କରାଯାଉଛି ଓ ଏଥିରେ ଭାରତର ସାମାଜିକ ସଦ୍ଭାବନାର ପ୍ରକୃତ ପ୍ରତିଫଳନ ହୋଇଛି ସେ କହିଛନ୍ତି ରାମମନ୍ଦିର ପରିସର ଆଧୁନିକ ଭାରତର ଏକ ପ୍ରତୀକ ଭାବେ ସର୍ବଦା ଗଣାହେବ ଉପରାଷ୍ଟପତି ଭେଙ୍କିୟାନାଇଡ଼ ଅଯୋଧ୍ୟାଠାରେ ରାମମନ୍ଦିର ନିର୍ମାଣକ୍ ସତ୍ୟ ଓ ନୈତିକତା ଭଳି ଆଦର୍ଶଗୁଡ଼ିକର ପୁନଃସ୍ଥାପନ ବୋଲି ବର୍ଷନା କରିଛନ୍ତି ସେ କହିଛନ୍ତି ମର୍ଯ୍ୟାଦା ପୁରୁଷୋଉମ ଭଗବାନ ରାମ ଏହିସବୁ ମୂଲ୍ୟବୋଧଗୁଡ଼ିକର ଅଧିକାରୀ ଥିଲେ କିଛି ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ନାଇଡୁ କହିଛନ୍ତି ଅଯୋଧ୍ୟାର ରାଜା ଭାବେ ଭଗବାନ ରାମ ଏଭଳି ଏକ ନୈତିକ ମ୍ବଲ୍ୟବୋଧ ଭିତ୍ତିକ ଜୀବନଯାପନ କରିଥିଲେ ଯାହା ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ଅନୁପ୍ରାଣୀତ କରିଆସ୍ରଛି

ସ୍କୁଶାନ୍ତ ରାଜପ୍ନତ୍ ଡେଥ୍ କେସ୍ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ଦ୍ୱାରା ତଦନ୍ତ କରିବା ପାଇଁ କେନ୍ଦ୍ର ସରକାର ବିହାର ସରକାରଙ୍କ ସ୍ୱପାରିସ୍କୃ ଗ୍ରହଣ କରିନେଇଥିବା ବିଷୟ ଆଜି ସୁପ୍ରିମକୋର୍ଟରେ ଜଣାଇଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟା କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ଦ୍ୱାରା ତଦନ୍ତ କରାଯିବାକୁ ବିହାର ସରକାରଙ୍କ ସୁପାରିସ୍କୁ ଗ୍ରହଣ କରିଥିବାର ଜଣାଇଛନ୍ତି ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କର ଏକ ଆବେଦନର ଶ୍ରୁଣାଣି କରି ଜଷ୍ଟିସ୍ ହୃଷୀକେଶ ରାୟଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ତପୀଠ କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁର ଅସଲ ସତ୍ୟ ଲୋକଲୋଚନକୁ ଆସିବା ଆବଶ୍ୟକ ଏଫ୍ଆଇଆର୍ ପାଟନାରୁ ମୁମ୍ବାଇକୁ ସ୍ଥାନାନ୍ତରିତ କରିବା ବିଷୟ ଲୋଡ଼ି ରିୟା ଚକ୍ରବର୍ତ୍ତୀ ଆବେଦନ କରିଥିଲେ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ଜବାବ୍ ଦାଖଲ କରିବାକୁ ସୁପ୍ରିମ୍କୋର୍ଟ ମହାରାଷ୍ଟ୍ର ଓ ବିହାର ସରକାର ଏବଂ ସୁଶାନ୍ତ ସିଂହ ରାଜପୁତ୍ଙ୍କ ପିତାଙ୍କୁ କହିଛନ୍ତି ରିୟା ଚକ୍ରବର୍ତ୍ତୀଙ୍କର ସୁଶାନ୍ତଙ୍କ ତଥାକଥିତ ଆତ୍କହତ୍ୟା କରିବା ପଛରେ ପ୍ରଚ୍ଛନ୍ନ ହାତ ଥିବାର ଅଭିଯୋଗ ରହିଛି ମାମଲା ଉପରେ ତଦନ୍ତର ସ୍ଥିତାବସ୍ଥା ବିଷୟରେ ଜଣାଇବାକୁ ସୁପ୍ରିମ୍କୋର୍ଟ ମୁମ୍ୟାଇ ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି

ମୁମ୍ୟାଇ ପୋଲିସ୍ ଏହି ମୃତ୍ୟୁ ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ ଚଳାଇଛି

ସମଗ୍ର ମହାରାଷ୍ଟ୍ରରେ ଆକାଶ ଘନ ବାଦଲରେ ଛାଇ ହୋଇ ରହିଥିବାବେଳେ ଆଗକୁ ଆହୁରି ଅଧିକ ବର୍ଷା ହେବା ବିଷୟରେ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା କାରି କରାଯାଇଛି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମୁମ୍ୟାଇ ମେଟ୍ରୋପଲିଟାନ୍ ଅଞ୍ଚଳ ପୁଣେ ନାଶିକ୍ ଓ ମହାରାଷ୍ଟ୍ରର ଆଉ କିଛି ସ୍ଥାନରେ ଆଜି ଆହୁରି ଅଧିକ ବର୍ଷା ହେବା ବିଷୟରେ କଡ଼ା ସତର୍କ ସ୍ୱଚନା ଜାରି କରାଯାଇଥିଲା ଗତ ରାତିରୁ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଭୀଷଣ ବର୍ଷା ଲାଗିରହିଛି

ହିନ୍ଦ୍ମାତା ଗାନ୍ଧି ମାର୍କେଟ୍ ଚେମ୍ବୁରୁ ଷ୍ଟେସନ୍ ମିଲନ୍ ସବ୍ୱେ ଅନ୍ଧେରୀ ସବ୍ୱେ ଓ ଦହିସାର୍ ସବ୍ଓ୍ୱେ ରେ ବର୍ଷାଜଳ ଜମି ରହିଛି ସକାଳୁ ଭୀଷଣ ବର୍ଷା ଲାଗି ରହିଥିବାର୍ତ ସହରର ତଳି ଅଞ୍ଚଳଗ୍ରଡ଼ିକରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ବିଏମ୍ସି କର୍ମକର୍ତ୍ତାମାନଙ୍କ କହିବା ଅନ୍ତସାରେ ବର୍ଷା ଯଦିଓ କିଛିମାତ୍ରାରେ କମିଯାଇଛି ତଥାପି ତଳିଆ ଅଞ୍ଚଳଗ୍ରଡ଼ିକର୍ ବର୍ଷାଜଳ ସମ୍ପର୍ଣ୍ଣ ନିଷ୍କାସିତ ହୋଇ ନାହିଁ

ଏହି ପ୍ରକଚ୍ଚରେ ମହ୍ୟ ସଂଗ୍ରହ ଓ ମହଜୁଦ୍ ବ୍ୟବସ୍ଥା ଏକ 'ଟୁନା' ମହ୍ୟ ରନ୍ଧନ କାରଖାନା ଓ ମହ୍ୟ ଅବଶେଷରୁ ପ୍ରସ୍ତୁତ ପ୍ରାଣୀ ଖାଦ୍ୟ କାରଖାନା ନିର୍ମାଣ କରାଯିବ

ମାଳଦ୍ୱୀପସ୍ଥିତ ଭାରତୀୟ ହାଇକମିଶନ୍ ପକ୍ଷରୁ କୁହାଯାଇଛି ମହ୍ୟ ସଂଗ୍ରହ ମାଳଦ୍ୱୀପର ଏକ ମ୍ରଖ୍ୟ କୀବିକା ନିର୍ବାହନର ପତ୍ରା ଓ ଏହା ମାଳଦ୍ୱୀପ ଅଥିନୀତିର ଏକ ପ୍ରଧାନ ଉପାଦାନ ମାଳଦ୍ୱୀପ ଅନ୍ୟ ଦେଶଗ୍ରଡ଼ିକ୍ ମସ୍ୟ ରପ୍ତାନୀ କରିଥାଏ ମାଳଦ୍ୱୀପର ସମଗ୍ର ବିଶ୍ୱରେ ମସ୍ୟ ରପ୍ତାନୀ କ୍ଷେତ୍ରରେ ଯଥେଷ୍ଟ ଖ୍ୟାତି ରହିଛି ଓ ଏହାକୁ ସ୍ୱୀକୃତି ପ୍ରଦାନ ସ୍ୱର୍ପ ଭାରତ ଏହି ପ୍ରକଳ୍ପପାଇଁ ରଣ ପ୍ରଦାନ କରୁଛି